ରାଷ୍ଟ୍ରପତି ଟ୍ରମ୍ପ ମଧ୍ୟ ସନ୍ତାସବାଦର ଦୃଢ଼ ମୁକାବିଲା କରୁଥିବାର କହିଚ୍ଛନ୍ତି

ପିଏମ୍ ହାଉଡୀ ମୋଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସନ୍ତାସବାଦ ଏବଂ ସନ୍ତାସବାଦକୁ ସାହାଯ୍ୟ ଓ ସମର୍ଥନ କର୍ତ୍ତିଥିବା ଦେଶ ଏବଂ ବ୍ୟକ୍ତିବିଶେଷଙ୍କ ବିରୃଦ୍ଧରେ ନିର୍ଣ୍ଣାୟକ ପଦକ୍ଷେପ ନେବାକୁ ଆହ୍ୱାନ ଦେଇଛନ୍ତି

ସେହି କାର୍ଯ୍ୟକ୍ରମରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଚ ଟ୍ରମ୍ପ ଉପସ୍ଥିତ ଥିଲେ ପ୍ରଧାନମନ୍ତ୍ରୀ କହିଛନ୍ତି ସନ୍ତାସବାଦର ମୂଳୋତ୍ପାଟନ ପାଇଁ ଏହା ହେଉଛି ପ୍ରକୃଷ୍ଣ ସମୟ କୌଣସି ଦେଶର ନାମ ନନେଇ ସେ କହିଛନ୍ତି କେଉଁ ଦେଶ ସନ୍ତାସବାଦକୁ ପ୍ରୋସାହନ ଦେଉଛି ତାହା ସମଗ୍ର ବିଶ୍ୱ ଜାଶେ ଶ୍ରୀ ମୋଦି କହିଛନ୍ତି ଶ୍ରୀ ଟ୍ରମ୍ପ ମଧ୍ୟ ଦୂଢ଼ତାର ସହ ସନ୍ତାସବାଦର ମୁକାବିଲା କରୁଛନ୍ତି

ସେହି କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଆମେରିକାର ରାଷ୍ଟ୍ରପତି କହିଛନ୍ତି ଇସ୍ଲାମୀୟ ମୌଳବାଦୀର ମ୍ବଳୋତ୍ପାଟନ ପାଇଁ ସେମାନେ ଏକାଠି ମିଶି କାର୍ଯ୍ୟ କରୁଛନ୍ତି

ପୂର୍ବରୁ ପ୍ରଧାନମନ୍ତ୍ରୀ ସେଠାରେ ଉପସ୍ଥିତ ପ୍ରବାସୀ ଭାରତୀୟ ମାନଙ୍କୁ ଶ୍ରୀ ଟ୍ରମ୍ପଙ୍କ ବିଷୟରେ ଅବଗତ କରାଇବାକୁ ଯାଇ ତାଙ୍କୁ ଜଣେ ବିଶେଷ ବ୍ୟକ୍ତିଭାବେ ବର୍ଷ୍ଣନା କରିଥିଲେ ତାଙ୍କର ଉପସ୍ଥିତିରୁ ଭାରତ ଆମେରିକାର ପ୍ରକୃତ ବନ୍ଧୁ ବୋଲି ପ୍ରମାଶିତ ହୋଇଥିବାର ସେ କହିଥିଲେ ଆମେରିକା ରାଷ୍ଟ୍ରପତି ମଧ୍ୟ ସମାନ ଧରଣର ମନ୍ତବ୍ୟ ଦେଇଥିଲେ ଦ୍ରଇନେତା ପରସ୍କରକ୍ ଆଲିଙ୍ଗନ କରିବା ସହ କରମର୍ଦ୍ଦନ କରିଥିଲେ ଏଥିର୍ ସେମାନଙ୍କ ମଧ୍ୟରେ ଥିବା ଘନିଷ୍ଠତାର ଝଲକ ଦେଖିବାକୁ ମିଳିଥିଲା ଏହାପରେ ଶ୍ରୀ ମୋଦି ଅବ୍ କି ବାର୍ ଟ୍ରମ୍ପ ସରକାର ବୋଲି ଏକ ସ୍କୋଗାନ ଦେଇଥିଲେ ଅଭିଭାଷଣ ଶେଷରେ ଦ୍ରଇନେତା ପରସ୍କରର ହାତ ଧରି ଷ୍ଟାଡିୟମରେ ପରିକ୍ରମା କରିଥିଲେ ଆମେରିକା ମାଟିରେ ଜଣେ ବିଦେଶୀ ନେତା ଏତେସଂଖ୍ୟକ ଲୋକଙ୍କ ଉଦ୍ବୋଧନ ଦେବା ତାହାର ଇତିହାସରେ ଏହା ପ୍ରଥମ ଘଟଣା

ଆମ ସମ୍ଭାଦଦାତା ଜଣାଇଛନ୍ତି ଏନ୍ଆର୍ଜି ଷ୍ଟାଡିୟମ ଭାରତ ମାତା କି ଜୟ ସ୍କୋଗାନରେ ଗ୍ରଞ୍ଜରିତ ହୋଇ ଉଠିଥିଲା ହାଉଡୀମୋଦି କାର୍ଯ୍ୟକ୍ରମ ପରେ ପ୍ରଧାନମନ୍ତ୍ରୀ ହଷ୍ଟନରେ ଇଟରନାଲ ଗାନ୍ଧୀ ମ୍ୟୁଜିୟମଠାରେ ଏକ ଫଳକକୁ ଉନ୍କୋଚନ କରିଥିଲେ ସେ ମଧ୍ୟ ଗୁଜ୍ଜୁରାଟୀ ସମାଜ ହଷ୍ଟନ ଇଭେଣ୍ଟ ସେଣ୍ଟର ଓ ଶ୍ରୀ ସିଦ୍ଧିବିନାୟକ ମନ୍ଦିରକୁ ଉଦ୍ଘାଟନ କରିଥିଲେ ରିଆକୁନ ଇଣ୍ଡିଆ ୟୁଏସ୍ ଭାରତ କୈନ୍ଦ୍ରିକ ଏକ ପ୍ରମୁଖ ଭାଗିଦାରୀ ତଥା ସମର୍ଥକ ଗୋଷ୍ଠୀ ଏବଂ ଆମେରିକାର ମୁଖ୍ୟସ୍ରୋତ ଗଣମାଧ୍ୟମ ଦ୍ୱାରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମିଳିତ ଉଦ୍ବୋଧନକୁ ସ୍ୱାଗତ କରିଛନ୍ତି ଭାରତ ଆମେରିକା ଭାଗିଦାରୀ ଓ ସହଯୋଗ ଫୋରମ୍ ସଭାପତି ମୁକେଶ ଅଘି କହିଛନ୍ତି ଏହି ମିଳିତ ଉଦ୍ବୋଧନ ଭାରତ ଆମେରିକା ଦ୍ୱିପକ୍ଷ ସମ୍ପର୍କ କ୍ଷେତ୍ରରେ ଏକ ଗୌରବମୟ ମୁହୂର୍ତ୍ତ ଥିଲା ୱାଲ ଷ୍ଟ୍ରିଟ୍ କର୍ଷାଲ ଦ ୱାଶିଂଟନ୍ ପୋଷ୍ଟ ଓ ନ୍ୟୁୟର୍କ ଟାଇମ୍ବ ପ୍ରଭୂତି ସମ୍ଭାଦପତ୍ର ଗୁଡ଼ିକରେ ହଷ୍ଟନ କାର୍ଯ୍ୟକ୍ରମ ମୁଖ୍ୟ ସମ୍ଘାଦଭାବେ ପ୍ରକାଶ ପାଇଛି ପିଏମ୍ ୟୁଏନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସପ୍ତାହେ ବ୍ୟାପୀ ତାଙ୍କର ଆମେରିକା ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ନ୍ୟୁୟର୍କରେ ପହଞ୍ଚଛନ୍ତି

ପ୍ରଧାନମନ୍ତ୍ରୀ କାତିସଂଘ ମୁଖ୍ୟ କାର୍ଯ୍ୟାଳୟ ଗୁଡ଼ିକରେ ଗାନ୍ଧୀ ସୌରପାର୍କ ଓ ଗାନ୍ଧୀ ଶାନ୍ତି ଗାର୍ଡନକୁ ଉଦ୍ଘାଟନ କରିବେ

ପ୍ରଧାନ ବିଚାରପତି ରଞ୍ଜନ ଗୋଗେଇ ସେମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି କଷ୍ଟିସ୍ କ୍ରିଷ୍ଣାମୁରାରୀ ଏସ୍ ରବୀନ୍ଦ୍ର ଭଟ ଭି ରାମସୁତ୍ରମନ୍ୟନ ଏବଂ ହୃଷିକେଶ ରାୟ ଆଜି ସୁପ୍ରିମକୋର୍ଟର ନୂଆ ବିଚାରପତି ଭାବେ ଶପଥ ନେଇଛନ୍ତି

ଜଷ୍ଟିସ ମୁରାରୀ ପଞ୍ଜାବ ହାଇକୋର୍ଟର ମୁଖ୍ୟ ବିଚାରପତି ଥିବାବେଳେ ଜଷ୍ଟିସ ଭଟ ରାଜସ୍ତାନର ମୁଖ୍ୟ ବିଚାରପତି ଥିଲେ ଜଷ୍ଟିସ ରାମସୁବ୍ରମନ୍ୟନ ହିମାଚଳ ପ୍ରଦେଶ ହାଇକୋର୍ଟର ମୁଖ୍ୟବିଚାରପତି ଥିବାବେଳେ ଜଷ୍ଟିସ ରୟ କେରଳ ହାଇକୋର୍ଟର ମୁଖ୍ୟବିଚାରପତି ଥିଲେ

ଜେକେ ବିଜେପି ବିଜେପିର ଜାମ୍ମୁ କାଶ୍ମୀର ରାଜ୍ୟ ଶାଖା ମୁଖପାତ୍ର ଅବସରପ୍ରାପ୍ତ ବ୍ରିଗେଡିୟର ଅନୀଲ ଗୁପ୍ତା ଜାନ୍ମୁ କାଶ୍ମୀରର ଜନସାଧାରଣଙ୍କୁ ଆଗକୁ ଅଗ୍ରସର ହୋଇ ସ୍ୱାଭାବିକ ରୀତିରେ ସମସ୍ତ କାର୍ଯ୍ୟ କରିବାକୁ ନିବେଦନ କରିଛନ୍ତି କାଶ୍ମୀରରେ ଅଚଳାବସ୍ଥା ଜାରି ରହିଥିବା ଉପରେ ଉଦ୍ବେଗ ପ୍ରକାଶ କରି ବ୍ରିଗେଡିୟର ଗୁପ୍ତା ନ୍ୟସ୍ତସ୍ୱାର୍ଥ ଗୋଷୀଗୁଡ଼ିକ ଦ୍ୱାରା କରାଯାଉଥିବା ପ୍ରଚାରରେ ପ୍ରଭାବିତ ନହୋଇ କାଶ୍କୀରର ସାମୁହିକ ସ୍ୱାର୍ଥସାଧନ ଦିଗରେ କାର୍ଯ୍ୟ କରିବାକୁ ସେମାନଙ୍କୁ ପରାମର୍ଶ ଦେଇଛନ୍ତି

ରାଜ୍ୟମଧ୍ୟରେ ସନ୍ତାସବାଦୀ କାର୍ଯ୍ୟକଳାପ ପାଇଁ ପାକିସ୍ତାନର ହସ୍ତକ୍ଷେପ ବିଷୟ ଉଲ୍ଲେଖ କରି ବ୍ରିଗେଡିୟର ଗୁପ୍ତା କହିଛନ୍ତି ଯେତେବେଳେ ପାକିସ୍ତାନ ତା'ର ନିଜର ଲୋକମାନଙ୍କ ମୁହଁରେ ଦାନା ଦେଇପାରୁନାହିଁ ସେମାନଙ୍କୁ ପର୍ଯ୍ୟାପ୍ତ ବିକୁଳି ଯୋଗାଇ ପାରୁନାହିଁ ଇନ୍ଧନ ଯୋଗାଇପାରୁନାହିଁ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀ ଉପଲବ୍ଧ କରାଇପାରୁନାହିଁ ସେତେବେଳେ ସେ ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରୁଛି ମିଥ୍ୟା ଖବରରେ ପ୍ରଭାବିତ ନହେବାକୁ ସେ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି ଶାହା ସେନସସ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀର ମାନ୍ସିଂ ରୋଡଠାରେ ଜନଗଣ ଭବନର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି

ଶ୍ରୀ ଶାହା କହିଛନ୍ତି ଜନଗଣନା ସମାଜର ନିମ୍ବସ୍ତରର ଲୋକ ପାଖରେ ବିକାଶର ସୁଫଳ ପହଞ୍ଚାଇପାରିବ ଓ ଦେଶର ଭବିଷ୍ୟତ ଯୋଜନା ପ୍ରସ୍ତୁତି ପାଇଁ ଭିତ୍ତିଭୂମି ଯୋଗାଇବ ଜନଗଣନାର ମହତ୍ୱ ବିଷୟରେ ସଚେତନତା ସ୍ଚିଷ୍ଟି ଲାଗି ସେ ଦୃଢ଼ ଯୁକ୍ତି ଉପସ୍ଥାପନ କରିଛନ୍ତି ସେ କହିଛନ୍ତି ଜନଗଣନା ସମୟରେ ମୋବାଇଲ ଆପ୍ ଗୁଡ଼ିକର ବ୍ୟବହାର କରାଯିବ ଓ ସରକାର ଜାତୀୟ ଜନସଂଖ୍ୟା ପଞ୍ଜିକା ପ୍ରସ୍ତୁତ କରିବେ ଲୋକମାନଙ୍କର ମଙ୍ଗଳ ପାଇଁ ସରକାରଙ୍କର ବିଭିନ୍ନ ଯୋଜନା ବିଷୟରେ ସେ ଉଲ୍ଲେଖ କରିଚ୍ଛନ୍ତି ସୋନିଆ ଚିଦାମ୍ବରମ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ କଂଗ୍ରେସର ଅସ୍ଥାୟୀ ସଭାପତି ସୋନିଆ ଗାନ୍ଧୀ ଆଜି ତିହାର ଜେଲ୍ ଯାଇ କଂଗ୍ରେସ ନେତା ପି ଚିଦାମ୍ଭରମଙ୍କୁ ସାକ୍ଷାତ୍ କରିଛନ୍ତି

ତାଙ୍କ ସହ କାର୍ତ୍ତି ଚିଦାମ୍ଘରମ ମଧ୍ୟ ଯାଇଥିଲେ ଡକ୍ଟର ମନମୋହନ ସିଂହ ଓ ଶ୍ରୀମତୀ ସୋନିଆଗନ୍ଧୀ ତାଙ୍କୁ ସାକ୍ଷାତ୍ କରିଥିବାରୁ ସେ ଗୌରବାନ୍ୱିତ ମନେ କରୁଥିବାରୁ ଟ୍ୱିଟ୍ କରି ଜଣାଇବା ପାଇଁ ତାଙ୍କ ପରିବାରର ସଦସ୍ୟଙ୍କୁ କହିଛନ୍ତି ସେ କହିଛନ୍ତି ଯେପର୍ଯ୍ୟନ୍ତ କଂଗ୍ରେସ ପାର୍ଟି ମଜଭୁତ ଓ ସାହସୀ ରହିଥିବା ସେପର୍ଯ୍ୟନ୍ତ ସେ ମଧ୍ୟ ମଜଭୁତ ଓ ସାହସୀ ରହିଥିବେ ଆସେମ୍ବି ବାଇ ଇଲେକୁନ ଛତିଶଗଡ ଉତ୍ତରପ୍ରଦେଶ କେରଳ ଓ ତ୍ରିପୁରାର ଗୋଟିଏ ଲେଖାଏଁ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଉପନିର୍ବାଚନ ସକାଶେ ଆଜି ମତଦାନ ଚାଲିଛି

ମତଦାନ ପାଇଁ ପର୍ଯ୍ୟାପ୍ତ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଥିବାର ଦାନ୍ତେୱାଡା ମୁଖ୍ୟ ନିର୍ବାଚନ ଅଧିକାରୀ ଜଣାଇଛନ୍ତି ବିଜେପି ବିଧାୟକ ଭୀମା ମାଣ୍ଡବୀଙ୍କ ବିୟୋଗ ଯୋଗୁଁ ସେଠାରେ ଉପନିର୍ବାଚନର ଆବଶ୍ୟକ ପଡିଥିଲା ହମିରପୁରର ଉପସ୍ଥିତ ବିଜେପି ଏମ୍ଏଲ୍ଏ ଅଶୋକ କୁମାର ସିଂହ ଚାଣ୍ଡେଲ ଅଯୋଗ୍ୟ ଘୋଷଣା ହେବାଯୋଗୁଁ ସେଠାରେ ଉପନିର୍ବାଚନ କରାଯାଉଛି ସେ ଏକ ହତ୍ୟା ମାମଲାରେ ଦୋଷୀସାବ୍ୟସ୍ତ ହୋଇଥିଲେ କେରଳ କଂଗ୍ରେସ ଏମ୍ ମୁଖ୍ୟ କେ ମଣିଙ୍କର ବିୟୋଗ ଘଟିବାରୁ ପାଲା ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ କରାଯାଉଛି